ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗଣତନ୍ତରେ ଆବଶ୍ୟକ ସନ୍ତଳନ ଲାଗି ରାଜ୍ୟସଭାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ୱାର୍ଥ ଓ ଆଞ୍ଚଳିକ ସ୍ୱାର୍ଥ ମଧ୍ୟରେ ସନ୍ତୁଳନତା ବଜାୟ ରଖିବା ଉପରେ ଗୁରୁତ୍ୱ ଆରୋପ କରି ଶ୍ରୀ ମୋଦି କହିଛନ୍ତି ରାଜ୍ୟସଭା ସଦସ୍ୟମାନେ ପ୍ରତିବନ୍ଧକ ସୃଷ୍ଟି କରିବା ପରିବର୍ତ୍ତେ ଜନକଲ୍ୟାଣକାରୀ ବିଷୟଗୁଡ଼ିକରେ ଆଲୋଚନାକୁ ପ୍ରଶ୍ରୟ ଦେବା ଉଚିତ କେବଳ ରାଜ୍ୟସଭା ମାଧ୍ୟମରେ ଡକ୍ଟର ବିଆର୍ ଆମ୍ବେଦକରଙ୍କ ଭଳି ମହାନ୍ ବିଦ୍ୱାନ୍ ବ୍ୟକ୍ତି ଦେଶର ବିକାଶରେ ଅନେକ ଅବଦାନ କରିଯାଇଛନ୍ତି ଶ୍ରୀ ମୋଦି କହିଛନ୍ତି ଏକ ଜନକଲ୍ୟାଶକାରୀ ରାଷ୍ଟ୍ର ଦିଗରେ କାର୍ଯ୍ୟ କରିବାକୁ ସମ୍ଭିଧାନ ପ୍ରତ୍ୟେକଙ୍କୁ ଉହାହିତ କରିଥାଏ ସେ ପୁଣି କହିଛନ୍ତି ରାଜ୍ୟଗୁଡ଼ିକର ପରିଷଦ ଭାବେ ରାଜ୍ୟସଭା ମଧ୍ୟ ପାର୍ଲାମେଣ୍ଟାରିଆନ୍ମାନଙ୍କୁ ସହଯୋଗମଳକ ସଂଘୀୟ ବ୍ୟବସ୍ଥାର ଭାବନାକୁ ଆଗେଇ ନେବାରେ ସାହାଯ୍ୟ କରିଥାଏ

ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟସଭା ଏକ ଦ୍ୱିତୀୟ ସଦନ ଏହା ଏକ ଗୌଣ ସଦନ ନୁହେଁ ସେଦୃଷ୍ଟିରୁ ଭାରତର ବିକାଶ ପାଇଁ ଏହା ଏକ ସହାୟକ ସଦନ ଭାବେ ରହିବା ଅତ୍ୟନ୍ତ ଅପରିହାର୍ଯ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଏନ୍ସିପି ଏବଂ ବିଜୁ ଜନତା ଦଳର ଶୃଙ୍ଖଳାକୁ ପ୍ରଶଂସା କରି କହିଛନ୍ତି ଯେ ଏହି ଦୁଇ ଦଳ କେବେ ବି ନିଜ ନିଜର ଦାବି ଉପସ୍ଥାପନ କରିବା ଲାଗି ଗୃହର ମଧ୍ୟଭାଗକୁ ଆସି କୌଣସି ପ୍ରକାର ହଟ୍ଟଗୋଳ କରିନାହାନ୍ତି ରାଜ୍ୟସଭା ଆଲୋଚନାରେ ଅଂଶଗ୍ରହଣ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ କହିଛନ୍ତି ଏକ ସଂଖ୍ୟାଗରିଷ୍ଠ ସରକାରରେ ରାଜ୍ୟସଭା ଭାରସାମ୍ୟ ରକ୍ଷା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଓ ରାଜ୍ୟଗୁଡ଼ିକର ସ୍ୱାର୍ଥର ସୁରକ୍ଷା କରିଥାଏ ଟିଏମ୍ସିର ସୁଖେନ୍ଦୁ ଶେଖର ରାୟ ବିତର୍କରେ ଅଂଶଗ୍ରହଣ କରି ରାଜ୍ୟସଭାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଚ୍ଛନ୍ତି ଅପରପକ୍ଷରେ ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଜାମ୍ମୁ କାଶ୍ମୀରରେ ଅଟକ ଥିବା ନ୍ୟାସନାଲ୍ କନ୍ଫରେନ୍ସରେ ନେତା ଫାରୁକ ଅବଦୁଲ୍ଲାଙ୍କୁ ଖଲାସ କରିବା ଦାବିରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିବା ପରିଲକ୍ଷିତ ହୋଇଥିଲା

ବ୍ୟାଙ୍କକଠାରେ ଭାରତୀୟ ଚାମ୍ଘର ଅଫ କମର୍ସ ଦ୍ୱାରା ଆୟୋଜିତ ଇଣ୍ଡିଆ ରାଇଜିଂ ସଂପର୍କିତ ବ୍ୟବସାୟିକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି ଶ୍ରୀ ସିଂ କହିଛନ୍ତି ଭାରତକୁ ଏକ ମୁଖ୍ୟ ପ୍ରତିରକ୍ଷା ଉତ୍ପାଦନ ହବ୍ରେ ପରିଣତ କରିବା ସହ ଏହି କ୍ଷେତ୍ରରେ ଆମଦାନୀ ଉପରୁ ନିର୍ଭରଶୀଳତା ହ୍ରାସ କରିବା ଉଦ୍ଦେଶ୍ୟରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି

ଏହି ସମ୍ମିଳନୀରେ ଉଦ୍ବୋଧନ ଦେଇ ସନ୍ତାସବାଦର ମୂଳୋତ୍ପାଟନ ଆଞ୍ଚଳିକ ସୁରକ୍ଷାକୁ ସୁନିଶ୍ଚିତ କରିବା ସନ୍ତାସବାଦକୁ ପ୍ରୋହାହନ ଲାଗି ପାଣ୍ଠି ଯୋଗାଣ ଆଦି ପ୍ରସଙ୍ଗ ବିରୁଦ୍ଧରେ ମିଳିମିଶି କାର୍ଯ୍ୟ କରିବା ଲାଗି ଶ୍ରୀ ସିଂ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ଇଡି ଟେରର ଫଣ୍ଡିଂ କେସ୍ ଜାନ୍ମୁ କାଶ୍ମୀରରେ ସନ୍ତ୍ରାସବାଦୀଙ୍କୁ ପାର୍ଷି ଯୋଗାଣ ମାମଲାରେ ସଂପୃକ୍ତି ଅଭିଯୋଗରେ ଦୁଇଜଣ ହିଜିବୁଲ ମୁଜାହିଦିନ ଆତଙ୍କବାଦୀଙ୍କ ଅସ୍ଥାବର ସମ୍ପତ୍ତିକୁ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜବତ କରାଯାଇଛି ଏହି ଦୁଇ ଆତଙ୍କବାଦୀ ହେଉଛନ୍ତି ଗୁଲାମ ନବୀ ଖାନ୍ ଓରଫ୍ ଅମୀର ଖାନ୍ ଏବଂ ବର୍କାତୁଲ୍ଲା

ଉଭୟ ଆତଙ୍କବାଦୀ ପାକିସ୍ତାନରୁ ବିଭିନ୍ନ ପ୍ରକାର ସନ୍ତାସବାଦ କାର୍ଯ୍ୟ ପରିଚାଳନା କରୁଥିଲେ

ଦଳ ବାସବରାଜ ପାଟିଲଙ୍କୁ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତ କରିଛି ମହାରାଷ୍ଟ୍ ଏନ୍ସିପି ମୁଖ୍ୟ କୟନ୍ତ ପାଟିଲ ଉଭୟ ସିନ୍ଦେ ଏବଂ ବାସବରାଜଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି

ଆର୍ବିଆଇ କର୍ମଚାରୀଙ୍କ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହା କରାଯାଉଛି ବୋଲି ଶ୍ରୀ ଦାସ କହିଛନ୍ତି ସେ କହିଛନ୍ତି ପର୍ଯ୍ୟବେକ୍ଷକମାନଙ୍କର ଦକ୍ଷତା ଏବଂ ଜ୍ଞାନ ନିରନ୍ତର ଭାବେ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆର୍ବିଆଇ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପ୍ରଚେଷ୍ଟାର ଏହା ଏକ ଅଂଶ ସ୍ୱର୍ପ ଏହି କ୍ଷେତ୍ରରେ ସର୍ବୋଚ୍ଚ ବ୍ୟାଙ୍କ ଏକ ବହୁମୁଖୀ କାର୍ଯ୍ୟକ୍ରମ ହାତକୁ ନେଉଛି ଏହାଛଡ଼ା ଆର୍ବିଆଇ ସୁଶାସନ ଆର୍ଥିକ କ୍ଷତି ପରିଚାଳନା ଅନ୍ତରୀଣ ଅଡିଟ୍ ଆଦି କାର୍ଯ୍ୟକ୍ରମର ସୁପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି ଶ୍ରୀ ଦାସ କହିଚ୍ଛନ୍ତି

ଗତକାଲି ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି

ଆଇଏଫ୍ଏଫ୍ଆଇ ଆନ୍ତର୍ଜାତିକ ଭାରତୀୟ ଚଳଚ୍ଚିତ୍ର ମହୋହବର ସ୍ୱର୍ଣ୍ଣଜୟନ୍ତୀ ସଂସ୍କରଣ ଉହବ ଆସନ୍ତାକାଲିଠାରୁ ଗୋଆରେ ଆରମ୍ଭ ହେଉଛି ଏହି ଅବସରରେ ଶ୍ରେଷ ଚଳଚ୍ଚିତ୍ରଚଳଚ୍ଚିତ୍ର ନିର୍ମାତା ଏବଂ ଏହି କ୍ଷେତ୍ର ସହ ସଂପୃକ୍ତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ଭର୍ଦ୍ଧିତ କରାଯିବ ଏହାଛଡ଼ା କ୍ରୀବନବ୍ୟାପୀ ସାଧନା ଲାଗି ମଧ୍ୟ ଏହି ଚଳଚ୍ଚିତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ ଚଳିତଥର ଫରାସୀ ଅଭିନେତ୍ରୀ ଇଶାବେଲି ହପର୍ଟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ

ଗତକାଲି ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଏ ସଂପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି

ଗତକାଲି କ୍ରୀଡ଼ା ପରିଚାଳନା କମିଟି ବୈଠକରେ ଏହି ନିଷ୍ପଭି ନିଆଯାଇଛି